ଏଥିରେ ଜିଲ୍ଲା ପ୍ରଶାସନର ବରିଷ ଅଧିକାରୀମାନେ ଯୋଗଦେଇ କିଭଳି ଭାବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିହେବ ସେ ସଂପର୍କରେ ଆଲୋଚନା କରିଛନ୍ତି

ନିର୍ବାଚନ ଆୟୋଗ ପକ୍ଷର୍ ଏକ ଇସ୍ତାହାରରେ କୁହାଯାଇଛି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ତେବେ ପ୍ରଭାବିତ ହେବାକୁ ଥିବା ଜିଲ୍ଲଗୁଡ଼ିକରେ ଥିବା ଷ୍ଟ୍ଗ୍ରୁମ୍ର ସୁରକ୍ଷା ଓ ସୁଦୃତ୍ତୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି

କେତେକ ସ୍ଥାନରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ସ୍ଚାନକୁ ସ୍ଚାନାନ୍ତରିତ କରାଯିବାକୁ ପଦକ୍ଷେପ ନିଆଯାଉଛି

ମେ ଦିବସ ଭାବେ ମଧ୍ଧ ଆଜିର ଦିନକୁ ସାରା ବିଶ୍ୱରେ ପାଳନ କରାଯାଇଥାଏ ଶ୍ରମଜୀବୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଥାଏ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 ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ୍ ଅନ୍ତର୍କାତୀୟ ଶ୍ରମ ଦିବସ ଉପଲକ୍ଷେ ଶ୍ରମଜୀବୀମାନଙ୍କୁ ଶୁଭେଛା ଜଣାଇଛନ୍ତି ରାକ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ଅବସରରେ ଶ୍ରମିକମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଶାଇଛନ୍ତି ରାକ୍ୟର ବିଭିନ୍ତ ସ୍ଥାନରେ ଶ୍ରମିକ ଦିବସ ପାଳନ ଖବରମାନ ଆମର ହସ୍ତଗତ ହୋଇଛି

ହାଇକୋର୍ଟର ବରିଷ୍ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ଜଷିସ୍ ସଞ୍ଞୁ ପଣ୍ତା ଏହାକୁ ଉଦ୍ଘାଟନ କରିଛନ୍ତି